ଗାଇଡ୍ଲାଇନ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଦେଶବ୍ୟାପୀ କଣ୍ଟେନ୍ମେଣ୍ଟ ଜୋନ୍ ବାହାର ଅଞ୍ଚଳରେ ଅଧିକ କାର୍ଯ୍ୟକଳାପ ଆରମ୍ଭ କରିବା ସମ୍ପର୍କୀତ ନୂତନ ଗାଇଡ୍ଲାଇନ୍ କରାଯାଇଛି

ଏଥିଲାଗି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର୍ ବା ଏସ୍ଓପି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ସେହିଭଳି କ୍ରୀଡ଼ାବିତ୍ ମାନଙ୍କୁ ତାଲିମ୍ ଦେଉଥିବା ସୁଇମିଂପୁଲ୍ ଗୁଡ଼ିକ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି ତେବେ ଏଥିଲାଗି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏସ୍ଓପି ଜାରି କରାଯିବ

ତେବେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ସ୍କୁଲ ଓ କୋଚିଂ ସେଶ୍ଚର କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ଏହି ନିଷ୍କଭି ନିଆଯିବ ସେହିଭଳି ଛାତ୍ରଛାତ୍ରୀମାନେ ନିଜ ଅଭିଭାବକଙ୍କ ଲିଖିତ ଅନୁମତି ନେଇ ସ୍କୁଲ ଓ କୋଚିଂ ସେଣ୍ଟର ଯାଇପାରିବେ ଅନ୍ଲାଇନ୍ ଓ ଦୂରଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ା ଜାରି ରଖିବା ପ୍ରକ୍ରିୟାକୁ ପ୍ରାଧାନ୍ୟ ଦିଆଯିବ ଏବଂ ଏହାକୁ ପ୍ରୋସାହିତ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି

ଅନ୍ୟ ପକ୍ଷରେ ଅନ୍ଲକ୍ ପ୍ରକ୍ରିୟା କାରି ରହିଥିବା ଅଞ୍ଚଳରେ ମାସ୍କ୍ ପିନ୍ଧିବା ସାମାଜିକ ଦୂରତା ବଜାୟ ରଖିବା ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା ଉପଲବ୍ଧ କରିବା ବାରମ୍ଭାର ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତା ମୃଳକ କରାଯାଇଛି

ତେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ କେନ୍ଦ୍ର ସରକାରଙ୍କ ବିନା ପରାମର୍ଶରେ ରାଜ୍ୟ ଜିଲ୍ଲା ଉପଖଣ୍ଡ ସହର ବା ଗ୍ରାମ ସ୍ତରରେ କୌଣସି ପ୍ରକାର ସ୍ଥାନୀୟ ଲକ୍ଡାଉନ୍ କାରି କରିପାରିବେ ନାହିଁ ରାଜ୍ୟ ରାଜ୍ୟ ମଧ୍ୟରେ ତଥା ଗୋଟିଏ ରାଜ୍ୟ ମଧ୍ୟରେ ବ୍ୟକ୍ତି ବା ଦ୍ରବ୍ୟ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ ଏଥିଲା କୌଣସି ଇ ପରମିଟ୍ ବା ସ୍ପତନ୍ତ୍ର ଅନୁମତିର ଆବଶ୍ୟକତା ନାହିଁ

ଏହାଦ୍ୱାରା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି

ତେବେ ଭବିଷ୍ୟତରେ ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରହିବ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ଏହାକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଡକୁର ସିଂହ ଏହି ଅବସରରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି ତେବେ ଭବିଷ୍ୟତରେ ଏହା ପ୍ରତ୍ୟାହାର ହୋଇଯିବ ବୋଲି କେତେକ ଗୋଷ୍ଠୀ ଅପପ୍ରଚାର ଚଳାଇଛନ୍ତି ବୋଲି ସେ କହିଛନ୍ତି ଏଭଳି ଅପପ୍ରଚାରକୁ ସମସ୍ତ ସ୍ତରରେ ପ୍ରତିହତ କରାଯିବା ଉଚିତ୍ ବୋଲି ଶୀ ସିଂହ ମତ ଦେଇଛନ୍ତି ସେ କହିଛନ୍ତି ଖରିଫ୍ ରବି ଫସଲକ୍ ପୂର୍ବଭଳି ସ୍ଥାନୀୟ ସରକାରୀ କ୍ରୟ କମିଟି ମାଧ୍ୟମରେ ସଂଗ୍ରହ କରାଯିବ ତେବେ ଚାଷୀମାନେ ଏଶିକି ନିଜ ଅଞ୍ଚଳର ବାହାରେ ନିଜ ଉତ୍ପାଦକୁ ବିକ୍ କରିପାରିବେ ଏପରିକି ଆବଶ୍ୟକ ସ୍ଥଳେ ଘରୋଇ ବ୍ୟବସାୟୀଙ୍କୁ ମଧ୍ୟ ଉଚ୍ଚ ମ୍ବଲ୍ୟରେ ନିଜ ଉତ୍ପାଦ ବିକ୍ କରିପାରିବେ ବୋଲି ଡକୁର ସିଂହ କହିଛନ୍ତି ଡିଜିଟାଲ୍ ସିଷ୍ଟମ ଡିଜିଟାଲ୍ ସିଷ୍ଟମରେ ରହିଥିବା ଗାଡ଼ି କାଗଜପତ୍ର ଆଜିଠାରୁ ବୈଧ ବୋଲି ବିବେଚିତ ହେବ ଯାଞ୍ଚ ବେଳେ ଡାଇଭର କିମ୍ବା ଗାଡ଼ି ମାଲିକ ଏହାକୁ ଦେଖାଇ ପାରିବେ

ଗାଡ଼ି ଚଳାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ ପଞ୍ଜିକରଣ ପ୍ରମାଣପତ୍ର ବିମା ତଥା ପ୍ରଦୃଷଣ ମୁକ୍ତ ପ୍ରମାଣପତ୍ର ସାଙ୍ଗରେ ନେଇ ଯିବା ଆବଶ୍ୟକ ନାହିଁ ଏହି କାଗଜପତ୍ରଗୁଡ଼ିକୁ ଡିକି ଲକର ସିଷ୍ଟମରେ ରଖାଯିବା ସହ ଯାଞ୍ଚ ବେଳେ ଏହାକୁ ଉପସ୍ଥାପନ କରାଯାଇପାରିବ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ୍ ପ୍ରାକୃତିକ ବାଷ୍ପ ଓ ଇସ୍କାତ୍ ମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ କହିଛନ୍ତି ଜାତୀୟ ବାଉଁସ ମିଶନ୍ ଚାଷୀମାନଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହେବ ଏହାଛଡ଼ା ପରିବେଶ ଉପଯୋଗୀ ଜଳବାୟୁ ପରିବର୍ତ୍ତନ ଦିଗରେ ମଧ୍ୟ ଏହି ମିଶନ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଏହି ଅର୍ଥ କ୍ଷୁଦ୍ର ନାମମାତ୍ର ତଥା ମହିଳା ଆଦିବାସୀ ଚାଷୀମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ଭବିଷ୍ୟତରେ ଏହି ମିଶନ୍ ମାଧ୍ୟମରେ ରାଜ୍ୟର ବିଶେଷ କରି ଜଙ୍ଗଲ ଓ ଆଦିବାସୀ ବହୁଳ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କ ଜୀବନଧାରଣ କ୍ଷମତାରେ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି

କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମୟରେ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟାକୁ ଦୂର କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଏହି ନିଯୁକ୍ତି ଯୋଜନାର ଶୁଭାରନ୍ୟ କରିଥିଲେ

ମୌସୁମୀ ବର୍ଷା ଗତ କୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଚଳିତ ଦକ୍ଷିଣ ପଶ୍ଚିମ ମୌସ୍ତମୀ ଋତୂରେ ଦେଶରେ ସ୍ନଭାବିକ ପରିମାଣଠାର୍ ଅଧିକ ବର୍ଷା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ କହିଛି ଆକାଶବାଣୀ ସହିତ ଏକ ସାକ୍ଷାତକାରରେ ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଆର୍କେ ଜେନାମଣି କହିଛନ୍ତି ଲଗାତାର ଦୁଇ ବର୍ଷ ଧରି ଦେଶରେ ସ୍ପଭାବିକ ପରିମାଣଠାରୁ ଅଧିକ ପରିମାଣର ମୌସ୍ତମୀ ବର୍ଷା ହୋଇଛି

ଭୂପୃଷରୁ ଭୂପୃଷକୁ ନିକ୍ଷେପ କରାଯାଇପାରୁଥିବା ଏହି ବ୍ରହ୍ମସ କ୍ଷେପଣାସ୍ତ୍ରରେ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ବୃଷ୍ଟର ଓ ଏୟାର୍ ଫ୍ରେମ୍ ସେକ୍ସନ୍ ଖଞ୍ଜା ଯାଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କ୍ଷେପଶାସ୍ତ୍ରର ପରୀକ୍ଷଣ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ଦିଗରେ ଏକ ଅଗ୍ରୀମ ପଦକ୍ଷେପ

ସେ କହିଛନ୍ତି ଏହି ସଫଳ ପରୀକ୍ଷଣ ଭବିଷ୍ୟତରେ ଦେଶୀୟ ଜ୍ଞାନକୌଶଳରେ କ୍ଷେପଣାସ୍ତ୍ର ବୁଷ୍ଟର ନିର୍ମାଣ ପାଇଁ ଦ୍ୱାର ଖୋଲି ଦେଇଛି

ଗତକାଲିର ବିଜୟ ସହ କୋଲକାତା ଏହି ସିରିଜ୍ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ ହ୍ୟାଟ୍ରିକ୍ ବିଜୟରୁ ବଞ୍ଚିତ ହୋଇଛି